ପିଏମ୍ ମୋଦି ୱାର୍କର୍ସ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ସହିତ ହାତ ମିଳାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମାଲୋଚନା କରିବା ସହିତ କ୍ଷମତାରେ ରହିବା ଆଶାରେ ସେ ଏହା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ଧ୍ରପ୍ରଦେଶର ଅନନ୍ତପୁର କଡ୍ପା କୁରୁନୁଲ୍ ନରସରାଓପେଟ୍ ଓ ତିରୁପତି ସଂସଦୀୟ ନିର୍ବାଚନ ମଣ୍ଡଳୀଗୁଡିକର ବୁଥସ୍ତରୀୟ କର୍ମୀମାନଙ୍କ ସହ ଭିଡିଓ କନ୍ଫରେନ୍ଟିଂ ମାଧ୍ୟମରେ କଥାବାର୍ତ୍ତାବେଳେ ଶ୍ରୀ ମୋଦି କହିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓ ତେଲୁଗୁ ଲୋକମାନଙ୍କ ଗୌରବର ବାସ୍ତବିକ ପ୍ରତୀକ ଥିଲେ ଏବଂ ତେଲୁଗୁ ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଅବହେଳା ପ୍ରଦର୍ଶନ କରିଥିବା କଂଗ୍ରେସ ଦଳକୁ ସେ କେବେ ବି କ୍ଷମା ଦେଇ ନ ଥିଲେ ଶ୍ରୀ ମୋଦି କହିଛନ୍ତି ଏନଟିଆର ହିଁ କଂଗ୍ରେସ ମୁକ୍ତ ଭାରତ ଆନ୍ଦୋଳନର ନେତୃତ୍ୱ ନେଇ କଂଗ୍ରେସ ବିରୋଧୀ ସାମ୍ମୁଖ୍ୟ ଗଠନ କରିଥିଲେ କିନ୍ତୁ ଦୁଃଖର ବିଷୟ ହେଉଛି ଯେ ଏବେ ତାଙ୍କର କାମାତା କଂଗ୍ରେସ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି ସେ କହିଛନ୍ତି ତେଲୁଗୁ ଯୁବଶକ୍ତି ଦ୍ୱାରା ସ୍ୱର୍ଷ୍ଣାଭ ଆନ୍ଧ୍ରପ୍ରଦେଶର ରଚନା ହୋଇପାରିବ

ଅର୍ଥମନ୍ତ୍ରୀ କହିଛନ୍ତି ଆଧାର ହେଉଛି ଏକ କ୍ରାନ୍ତିକାରୀ କାର୍ଯ୍ୟକ୍ରମ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୟୁପିଏ ସରକାରଙ୍କ ସ୍ୱଷ୍ଟ ମନୋବୃଭି ନ ଥିଲା ଶ୍ରୀ ଜେଟଲୀ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ଭଳି ଦୂଢ ପ୍ରତିଜ୍ଞ ପ୍ରଧାନମନ୍ତ୍ରୀ ଏହାକୁ ସମ୍ଭବ କରାଇପାରିଛନ୍ତି ଏବଂ ଏନଡିଏ ସରକାର ୟୁପିଏର ଆଇନକୃ ସମୀକ୍ଷା କରି ଏହାକୁ ସମ୍ପର୍ଶ୍ଣ ରୂପେ ପରିବର୍ତ୍ତନ କରିଛନ୍ତି

ଏହି କମିଟି ଗଠନ କରିବା ପାଇଁ ଗତ ବୃଧବାର ଦିନ କେନ୍ଦ୍ର ମନ୍ତ୍ରୀପରିଷଦ ମଞ୍ଜରୀ ପ୍ରଦାନ କରିଥିଲେ ବିଜେପି ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଖଣି ମାଫିଆମାନଙ୍କ ଘଣ୍ଟ ଘୋଡାଉଥିବା ବିଜେପି ତାଙ୍କ ପ୍ରତି ଦୋଷାରୋପ କରିଛି ଅବୈଧ ଖଣି ମାମଲାରେ ସିବିଆଇର ଖାନତଲାସୀ ସଂକ୍ରାନ୍ତରେ ବିଜେପି ନେତା ତଥା ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ' ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଅଖିଳେଶ ଯାଦବ ସରକାରଙ୍କ ଅମଳରେ ଇ ନିଲାମ ନିୟମକ୍ତ ଲଂଘନ କରାଯାଇଛି ଏବଂ ସେ କହିଛନ୍ତି ସେତେବେଳେ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ଥିଲେ ସେ କହିଛନ୍ତି ଏହି ମାମଲାରେ ଅଭିଯୁକ୍ତ ଖଣି ମାଫିଆ ମାନଙ୍କ ସହ ସମ୍ପର୍କ ସଂକ୍ରାନ୍ତରେ ଶ୍ରୀ ଯାଦବ ସ୍ୱଷ୍ଟୀକରଣ ଦେବା ଉଚିତ ସେ କହିଛନ୍ତି ସିବିଆଇ ତାଙ୍କୁ ଜେରା କରିବା ଉଚିତ ନିର୍ବାଚନ ପାଖେଇ ଆସୁଥିବାବେଳେ ସିବିଆଇ ଦ୍ୱାରା ଏଭଳି ଚଢାଉ ବିଷୟରେ ଅଖିଳେଶ ଯାଦବଙ୍କ ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ୍ କରି ଶ୍ରୀ ସିଂ କହିଛନ୍ତି ସମୟ କଥା କହି ଏଥିର୍ ସେ ଖସି ଯାଇପାରିବେ ନାହିଁ ବରଂ ଖଣି ଦୂର୍ନୀତି ସଂକ୍ରାନ୍ତରେ ତାଙ୍କୁ ଉତ୍ତର ଦେବାକୁ ପଡିବ ବିଜେପି କେରଳ କେରଳର ଆଇନଶୃଙ୍ଗଳା ବ୍ୟବସ୍ଥା ଭୁଶୁଡି ପଡିଥିବା ଦର୍ଶାଇ' ବିଜେପି ଆକି ସିପିଆଇଏମ ନେତୃତ୍ୱରେ ରାଜ୍ୟ ସରକାରଙ୍କ ପ୍ରତି ଦୋଷାରୋପ କରିଛି କେନ୍ଦ୍ର ମନ୍ତ୍ରୀ ସ୍ବତିଇରାନୀ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟରେ ସାଧାରଣ ଲୋକ କିମ୍ବା ସାଂସଦମାନେ ନିଜକୁ ନିରାପଦ ମଣୁନାହାନ୍ତି ଶ୍ରୀମତୀ ଇରାନୀ କହିଛନ୍ତି ରାଜ୍ୟ ଶାଖାର ପୂର୍ବତନ ସଭାପତି ଭିମୁରଲୀଧରଙ୍କ ଘର ଉପରେ ଆକ୍ରମଣକୁ ବିଜେପି ନିନ୍ଦା କରୁଛି ସେ କହିଛନ୍ତି ସମ୍ଭିଧାନ ପରିସର ଭିତରେ ରହି ପାର୍ଟି ଏହା କଡା ଜବାବ ଦେବ

ଗତକାଲି ଯେଉଁ କିର୍ଲୋସ୍କର ଓ କୋଲଇଣ୍ଡିଆର ପମ୍ପଗୁଡିକ ଯୋଗେ ଖଣିରୁ ପାଣି ବାହାର କରାଯାଉଥିଲା ଆଜି ସେହି ପମ୍ପ୍ଗୁଡିକରେ ଯାନ୍ତିକ ତ୍ରଟି ଦେଖାଦେବାରୁ ଖଶି ଭିତର ପାଣି ନିଷ୍କାସନ କାର୍ଯ୍ୟ ବନ୍ଦ ରହିଛି ତେବେ ଉଦ୍ଧାର କାର୍ଯ୍ୟାନୁଷ୍ଠାନର ମୁଖପାତ୍ର ଆର ସୁସଙ୍ଗମ୍ କହିଛନ୍ତି ଓଡିଶା ଅଗୁିଶମ ବାହିନୀ ପକ୍ଷରୁ ଆଖାପାଖ ପରିତ୍ୟକ୍ତ ଖଣିଗୁଡିକର ପାଣି ନିଷ୍କାସନ କରାଯାଇଛି ଏହା ଫଳରେ ମୁଖ୍ୟ ଖଣିର ଭିତରେ ପାଣିସ୍ତର ହ୍ରାସ ପାଇବାର ଆଶା କରାଯାଉଛି

ଆମର ସମ୍ଭାଦଦାତା ଜଣାଇଛନ୍ତି ଯେ ଶ୍ରୀ ମହାରଥି ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଦେଇଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ମହିଳା ଓ ବାଳିକାମାନଙ୍କର କଲ୍ୟାଣପ୍ରତି ଓଡିଶା ସରକାର ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରିବାର ଦିନକ ପରେ ଆଜି ଶ୍ରୀ ମହାରଥି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପିପିଲି ଗଣଦୂଷ୍କର୍ମ ଓ ହତ୍ୟା ମାମଲାର ପୁନଃ ତଦନ୍ତ ପାଇଁ ଶ୍ରୀ ମୋଦୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ

ଜିଲ୍ଲା ପ୍ରଶାସନ କହିଛି ଏକ ନଦୀ ଶର୍ଯ୍ୟା ନିକଟରେ ଗ୍ରାମବାସୀମାନେ ସୁନା ସନ୍ଧାନରେ ଦୂଇଶହ ଫୂଟ ଗଭୀରତାର ଏକ ଖଣି ଖୋଳି ଥିଲେ ଗ୍ରାମାବାସୀମାନେ ଖଣି ଭିତରେ ଥିବାବେଳେ ହଠାତ୍ ଗୋଟିଏ କାନ୍ଥ ଭୁଶ୍ରୁଡି ପଡିଥିଲା ପ୍ରୋଭିନ୍ସିଆଲ ଗଭର୍ଷରଙ୍କ ମୁଖପାତ୍ର ନିକ୍ ମହମ୍ମଦ ନଜାରୀ କହିଛନ୍ତି ଗ୍ରାମାବାସୀମାନେ ପେସାଦାର ଖଣି ଶ୍ରମିକ ନ ଥିଲେ ସେ ଆହୁରି କହିଛନ୍ତି ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଏହି କାରବାରରେ ଲିପ୍ତ ଥିଲେ ଏବଂ ସେମାନଙ୍କ ଉପରେ କୌଣସି ସରକାରୀ ନିୟନ୍ତ୍ରଣ ନ ଥିଲା

ତାଙ୍କ ସହିତ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଏବଂ ବହୁସଂଖ୍ୟକ ବ୍ୟବସାୟ ପ୍ରତିନିଧ୍ୟ ଏହି ଗସ୍ତରେ ଆସିଛନ୍ତି ଏହି ଗସ୍ତକାଳରେ ସ୍ୱଶ୍ରୀ ସୋଲବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁଙ୍କୁ ମଧ୍ୟ ସାକ୍ଷାତ କରିବେ

ନରୱେର ପ୍ରଧାନମନ୍ତ୍ରୀ ରାଇସିନା କଥାବାର୍ଭାରେ ଅଭିଭାଷଣ ପ୍ରଦାନ ସହିତ ଭାରତ ନରଓ୍ଦେ ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ ବୈଦେଶିକ ବ୍ୟାପାରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ସୁଶ୍ରୀ ସୋଲବର୍ଗଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା ପାଇଁ ସ୍ୱଯୋଗ ପ୍ରଦାନ ସହିତ ଦିପାକ୍ଷିକ ସ୍ୱାର୍ଥ ଜଡିତ ଭାଗିଦାରୀ ସମ୍ପର୍କକୁ ପରିବ୍ୟାପ୍ତ କରିବା ଦିଗରେ ନୂଆପଥ ଉନ୍ମକ୍ତ କରିବ ସାଇକ୍ଲୋନ ପାବୁକ ସାମୁଦ୍ରିକ ଝଡର ସମ୍ମୁଖୀନ ହୋଇଥିବା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ସତର୍କତା ଜାରି କରିଛି ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସାମୁଦ୍ରିକ ଝଡ ପାବୁକ ଏବେ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ରହିଛି ଅରେଞ୍ଜ ସତର୍କତାର ଅର୍ଥ ହେଉଛି ଏକ ଅତି ପ୍ରତିକୃଳ ପାଗ ଯାହା ଧନସମ୍ପତ୍ତି ସଡକ ଓ ଆକାଶଯାତ୍ରାକୁ ବ୍ୟାପକ କ୍ଷତି ପହଞ୍ଚାଇ ପାରେ ସେଥିପ୍ରତି ଜନସାଧାରଣ ପ୍ରସ୍ତୁତ ରହିବା

ଏହି ବାତ୍ୟା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ପରେ ପୁଣି ଉତ୍ତର ପୂର୍ବ ଦିଗକୁ ମୁହାଁଇବ ଓ ମିଆଁମାର ଉପକୂଳ ଆଡକୁ ଗତି କରିବା ପରେ ଧୀରେ ଧୀରେ ଦୁର୍ବଳ ହେବ

ବର୍ଷା ଯୋଗୁଁ ଆକି ଖେଳ ବାଧାପ୍ରାପ୍ତ ହୋଇଥିଲା